ରାଜ୍ୟସଭାକୁ ସାରାଦିନପାଇଁ ମୁଲତବୀ ରଖାଯାଇଛି

ଜନ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ବରଫପାତ କାରି ରହିଛି

ପାର୍ଲ ଆଡ୍ଜର୍ଣ୍ଣ ରାଫେଲ ଲଢୁଆ ବିମାନ କ୍ରୟ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ସାନି ଖବର ପ୍ରକାଶକୁ ନେଇ ହଟ୍ଟଗୋଳ ହେବାରୁ ପାର୍ଲାମେଣ୍ଟର ଉଭୟ ସଭାଗୃହରେ ଆଜି ବାଧା ସ୍ପଷ୍ଟି ହୋଇଛି କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳର ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟସଭାକୁ ଆଜି ସାରା ଦିନପାଇଁ ଓ ଲୋକସଭାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା

ପିଏମ୍ ଲୋକସଭା ଦେଶରେ ବେକାରୀ ବୃଦ୍ଧି ପାଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପରିବହନ ହୋଟେଲ୍ ଓ ମୌଳିକ ଚାଞ୍ଚା ଭଳି ଅଣସଙ୍ଗଠିତ କ୍ଷେତ୍ର ତଥା ସଙ୍ଗଠିତ କ୍ଷେତ୍ରରେ କୋଟି କୋଟି ସଂଖ୍ୟକ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି

ରାଫେଲ୍ ଲଢୁଆ ବିମାନ ଚୁକ୍ତି ସଂକ୍ରାନ୍ତରେ କଂଗ୍ରେସର ଅଭିଯୋଗକୁ ତୀବ୍ର ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ଭାରତୀୟ ବିମାନ ବାହିନୀ ଶକ୍ତିଶାଳୀ ହେଉ ବୋଲି କଂଗ୍ରେସ ଚାହୁଁ ନାହିଁ ସେ କହିଛନ୍ତି ଆତ୍କନିଯୁକ୍ତି ସୃଷ୍ଟି ପାଇଁ କୃଶଳୀ ଭାରତ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଓ ଡିକିଟାଲ୍ ଇଣ୍ଡିଆ ଭଳି ଅନେକ ପଦକ୍ଷେପ ନିଆଯାଇଛି

ଛତିଶଗଡ଼ର ରାୟଗଡ଼ଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ମଧ୍ୟସ୍ଥ ଓ ଦୁର୍ନୀତିଖୋର ଲୋକମାନଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ କଂଗ୍ରେସ କୃଷିରଣ ଛାଡ଼ ପ୍ରତିଶ୍ରତି ଦେଉଛି ସେ କହିଛନ୍ତି ଦାରିଦ୍ର୍ୟର ମୁକାବିଲା କରିବାପାଇଁ ଗରିବ ଲୋକମାନଙ୍କୁ ବିକେପି କ୍ଷମତାପନ୍ନ କରିଛି

ଏହା ନିର୍ବାଚନ ପ୍ରତିଶ୍ରତି ନୁହେଁ ଏହି ଯୋଜନାଦ୍ୱାରା କୃଷକମାନେ ପ୍ରତିବର୍ଷ ଉପକୃତ ହେବେ ଜାବ୍ଡେକର ରିଜର୍ଭେସନ୍ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତୀୟ ପୁନର୍ବଚାର ଆବେଦନ କୋର୍ଟରେ ଖାରଜ ହେଲେ ପୁରୁଣା କୋଟା ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବାପାଇଁ ସରକାର ଏକ ବିଲ୍ କିମ୍ବା ଅଧ୍ୟାଦେଶ କାରି କରିବେ ରାଜ୍ୟସଭାରେ ଏ ସଂକ୍ରାନ୍ତୀୟ ଆଲୋଚନାରେ ଉତ୍ତର ଦେଇ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଏହି ସମସ୍ୟାର ପୂର୍ଣ୍ଣ ସମାଧାନ ନ ହେଲା ପର୍ଯ୍ୟନ୍ତ କୌଣସି ନିଯୁକ୍ତି କରାଯିବ ନାହିଁ ସେ କହିଛନ୍ତି ଅନୁସ୍ଚିତ କାତି କନକାତି ଓ ପଛୁଆ ଶ୍ରେଣୀ ପାଇଁ ସାମାଜିକ ନ୍ୟାୟ ପ୍ରଦାନକୁ ନିଣ୍ଚିତ କରିବାଲାଗି ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ସମାଜବାଦୀ ପାର୍ଟି ବହୁଜନ ସମାଜ ପାଟି ରାଷ୍ଟ୍ରୀୟ ଜନତା ଦଳ ଓ ଅନ୍ୟ ଦଳଗୁଡ଼ିକ ଗତ ବୁଧବାରଠାରୁ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଥିବାରୁ ସଭାକାର୍ଯ୍ୟ ଅଚଳ ହୋଇପଡ଼ିଛି

ସେମାନେ କହୁଛନ୍ତି ଏହି ନୂଆ ବ୍ୟବସ୍ଥାଦ୍ୱାରା ଅନୁସ୍ଚିତ କାତି କନକାତି ଓ ପଛୁଆ ଶ୍ରେଣୀର ଲୋକମାନେ ଉଚ୍ଚଶିକ୍ଷା ପ୍ରତିଷାନର ସଂରକ୍ଷଣରୁ ବଞ୍ଚ୍ଚତ ହେବେ ଜେଟ୍ଲୀ କଂଗ୍ରେସ ଟ୍ରିପ୍ଲ ତଲାକ ତିନି ତଲାକ ବିଲ୍ ସଂକ୍ରାନ୍ତରେ କଂଗ୍ରେସର ଆଭିମୁଖ୍ୟକୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ମୁସଲମାନ ମହିଳାମାନଙ୍କ ବିରୁଦ୍ଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ୍ ଗାନ୍ଧିଙ୍କ ନିଷ୍କରତାକୁ ରାହୁଲ୍ ଗାନ୍ଧି ଦୋହରାଇବାକୁ ଚାହୁଁଛନ୍ତି ଶ୍ରୀ ଜେଟ୍ଲୀ ଫେସ୍ବୁକ୍ର ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ସମ୍ପ୍ରତି ବରେଲୀରେ ଘଟିଥିବା ଘଟଣା ତାଙ୍କ ମନରେ ଗଭୀର ଦୁଃଖ ଆଲୋଡ଼ନ କରିଛି ଏବଂ ଇସ୍ଲାମିକ ବ୍ୟକ୍ତିଗତ ଆଇନରେ ନିକାହ ହଲାଲ୍ ଭଳି କୁସଂସ୍କାରମଳକ ପ୍ରଥା ଅତ୍ୟନ୍ତ ବର୍ବରତାର ପରିଚୟ ସେ କହିଛନ୍ତି ଏମିତି କେତେକ ଘଟଣା ସମାଜରେ ଆଲୋଡ଼ନ ସୃଷ୍ଟି କର୍ତ୍ଥି ଏଥିପାଇଁ ବିହିତ ପଦକ୍ଷେପ ନେବାର ଆବଶ୍ୟକତା ଦେଖାଦେଉଛି ସେ କହିଛନ୍ତି ଏଭଳି ଘଟଣାକୁ ନେଇ ମାନବ ସଭ୍ୟତା ଅତି ଦୁଃଖ ପ୍ରକାଶ କରୁଥିବାବେଳେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଏବଂ ଦଦଳୀୟ ନେତାମାନେ ପାର୍ଲାମେଣ୍ଟ୍ରେ ପଡ଼ିରହିଥିବା ଏହି ବିଲ୍ ପ୍ରତ୍ୟାହାର କରିନେବାପାଇଁ ସଭାସମିତିଗୁଡ଼ିକରେ ପ୍ରତିଶ୍ରତି ଦେବା ଅତି ଦୁର୍ଭାଗ୍ୟଜନକ ବିଷୟ ସେ କହିଛନ୍ତି ତତ୍କାଳ ତିନି ତଲାକ ପ୍ରଥାକୁ ସୁପ୍ରିମ୍କୋର୍ଟ ଅଣସାୟିଧାନିକ ବୋଲି ଘୋଷଣା କରିଛନ୍ତି

ୱେଦର ଉତ୍ତର ଭାରତର ଅନେକ ସ୍ଥାନରେ ବର୍ଷା ଓ ବରଫପାତ ଯୋଗୁଁ ସାଧାରଣ କୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ବନ୍ଦ୍ ରହିଛି ହିମାଚଳ ପ୍ରଦେଶର ରାଜଧାନୀ ସିମ୍ଳା ନଗରି ସମେତ ଉଚ୍ଚ ପାର୍ବତ୍ୟାଞ୍ଚଳ ଓ ପାହାଡ଼ର ମଧ୍ୟଭାଗରେ ପ୍ରବଳ ବରଫ ପଡ଼ିଥିବାର ଖବର ମିଳିଛି ଗତକାଲି ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଥିବାର ଖବର ମିଳିଛି

ଇଡି ଚିଦାମ୍ଘରମ୍ ଆଇଏନ୍ଏକ୍ ମେଡିଆ କଳାଧନ ବୈଧ ତଦନ୍ତ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଛନ୍ତି ଏହି ମାମଲାରେ ତାଙ୍କୁ ପୂର୍ବରୁ ଅନେକ ଥର କେରା କରାଯାଇଛି କଳାଧନ ନିବାରଣ ଆଇନ ଅଧୀନରେ ତାଙ୍କର ବୟାନ୍ ରେକର୍ଡ଼ କରାଯାଇଛି

ବୈଦେଶିକ ମୁଖପାତ୍ର ରବିଶ କୁମାର କହିଛନ୍ତି ଆବଶ୍ୟକ ହେଲେ ପରବର୍ତ୍ତୀ ବୈଠକ ପାକିସ୍ତାନରେ ହେବ ସେ କହିଛନ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପାଇଁ ଅପେକ୍ଷା ନ କରି କର୍ତ୍ତାରପୁର କରିଡ଼ରରେ ଗମନାଗମନକୁ ଆରମ୍ଭ କରିବା ପାଇଁ ଦୁଇ ଦେଶର ଇଞ୍ଜିନିୟରମାନଙ୍କ ମଧ୍ୟରେ ବୈଷୟିକ ସ୍ତରୀୟ କଥାବାର୍ତ୍ତା ସକାଶେ ଭାରତ ପ୍ରସ୍ତାବ ଦେଇଛି ସେ କହିଛନ୍ତି ସୀମାପାରି ସ୍ଥାନରେ ପାକିସ୍ତାନ ସମନ୍ୱୟ ରକ୍ଷା କରିବ ଓ ସକାରାତ୍ମକ ପଦକ୍ଷେପ ନେବ ବୋଲି ଭାରତ ଆଶା ରଖିଛି ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ଡେରାବାବା ନାନକ ଗୁରୁଦ୍ୱାରା ପର୍ଯ୍ୟନ୍ତ ପାକିସ୍ତାନର କର୍ତ୍ତାରପୁର ଗୁରୁଦ୍ୱାର ଦରବାର ସାହିବ୍ ମଧ୍ୟରେ ସଂଯୋଗ ସ୍ଥାପନ କରିବାଲାଗି ଏକ ସ୍ୱତନ୍ତ ସୀମାପାରି ସଂଯୋଗ ସ୍ଥାପନ ସକାଶେ ଭାରତ ପାକିସ୍ତାନ ରାଜି ହୋଇଥିଲେ

ବୈଦେଶିକ ମୁଖପାତ୍ର ରବୀଶ୍ କୁମାର ଟ୍ୱିଟ୍ କରି କହିଛନ୍ତି ବାଂଲାଦେଶ ମୁକ୍ତିସଂଗ୍ରାମ ଦିନରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଆସିଛି ଉଭୟ ଦେଶ ମଧ୍ୟରେ ଆପୋଷ ବୁଝାମଣା ଓ ବିଶ୍ୱାସମଳକ ପଡ଼ୋଶୀ ସମ୍ପର୍କ ବହୁ ଯୁଗରୁ ରହିଆସିଛି ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଚାରିଦିନିଆ ଭାରତ ଗସ୍ତରେ ଆସି ଗତ ବୁଧବାର ଦିନ ନୂଆଦିଲ୍ଲୀରେ ପହଞ୍ଚଥିଲେ ଗତ ଡିସେୟର ମାସରେ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିଜୟ ପରେ ସେ ଦେଶର ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ

ଏହି ସିରିକ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ହାମିଲ୍ଟନ୍ଠାରେ ଖେଳାଯିବ